ପାର୍ଲାମେଣ୍ଟ ପ୍ରାୟ ଏକସପ୍ତାହ ଅବକାଶ ପରେ ସଂସଦର ଉଭୟ ଗୃହର ବୈଠକ ଆଜିଠାରୁ ପୁଣି ଆରମ୍ଭ ହେବ

ତିନିତଲାକ୍ ପ୍ରଥା ଅବୈଧ ବୋଲି ଘୋଷଣା କରିବାକୁ ଏହି ବିଲ୍ରେ ବ୍ୟବସ୍ଥା ରହିଛି ତିନିଥର ତଲାକ ବୋଲି କହି ପତ୍ନୀଙ୍କୁ ଛାଡ଼ପତ୍ର ଦେଉଥିବା ପୁରୁଷମାନଙ୍କୁ ତିନିବର୍ଷ ପର୍ଯ୍ୟନ୍ତ କେଲ୍ଦଣ୍ଡ ବ୍ୟବସ୍ଥା ଏହି ବିଲ୍ରେ ରହିଛି

ନ୍ତଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସ୍ବଚନା ଦେଇ ଏନ୍ଆଇଏ ର ଆଇଜି ଆଲୋକ ମିତଲ କହିଛନ୍ତି ହରକତ ଉଲ୍ ହର୍ବ ଇ ଇସଲାମ୍ ନାମରେ ଏହି ସନ୍ତାସବାଦୀ ସଂସ୍ଥା ଦିଲ୍ଲୀ ଓ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ସିରିଜ୍ ବିସ୍ଫୋରଣ କରିବାକୁ ପ୍ରସ୍ତୁତି ଚଳାଇଛି

ଉତ୍ତରପ୍ରଦେଶର ଆମ୍ରୋହା ନିବାସୀ ମୁଫତି ସୋହେଲ୍ ଏହି ସଂଗଠନର ମୁଖ୍ୟ ବୋଲି ଶ୍ରୀ ମିତଲ କହିଛନ୍ତି

ଏହି ସନ୍ଦିଗ୍ର ବ୍ୟକ୍ତିମାନେ ରିମୋଟ୍ କଣ୍ଟୋଲ୍ ବମ୍ ତିଆରି କର୍ତ୍ତିବା ସନ୍ଦେହ କରାଯାଉଛି ବୋଲି ଏନ୍ଆଇଏ ଆଇଜି ସୂଚନା ଦେଇଛନ୍ତି ଶ୍ରୀ ମିଉଲ କହିଛନ୍ତି ଯେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏବଂ ଜନଗହଳି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ନେଇ ଏହି ଗୋଷୀ ଯୋଜନା କରୁଥିବାର ଖବର ହସ୍ତଗତ ହୋଇଛି ପିଏମ୍ ଏଚ୍ପି ହିମାଚଳ ପ୍ରଦେଶରେ ବିଜେପି ସରକାର ଗଠନର ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକୁ ଗସ୍ତ କରିବେ ସରକାରୀ ଭାବେ ମିଳିଥିବା ସ୍କଚନା ଅନ୍ତଯାୟୀ ଗତ ଏକବର୍ଷ ମଧ୍ୟରେ ସରକାରଙ୍କର ବିଭିନ୍ନ ସଫଳତା ସମ୍ପର୍କୀତ ତଥ୍ୟାବଳୀକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଉନ୍କୋଚନ କରିବେ ସେହିଭଳି କାଙ୍ଗରା ଜିଲ୍ଲାର ଧର୍ମଶାଳାଠାରେ ଶ୍ରୀ ମୋଦି ଏକ ଜନସମାବେଶରେ ଉଦ୍ବୋଧନ ଦେବା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହିତ ଭାବବିନିମୟ କରିବେ

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍ଡେକରଙ୍କୁ ରାଜସ୍ଥାନର ଦାୟିତ୍ୱ ଦିଆଯାଇଥିବା ବେଳେ ସଶକ୍ତିକରଣ ମନ୍ତ୍ରୀ ଥାଓ୍ୱରଚାନ୍ଦ ଗେହଲଟ୍ ଉତ୍ତରାଖଣ୍ଡ ଦାୟିତ୍ୱରେ ରହିବେ ଗୋବର୍ଦ୍ଧନ ଝଡ଼ପିଆ ଏବଂ ଦଳର ଉପାଧ୍ୟକ୍ଷ ଦୁଷ୍ମନ୍ତ ଗୌତମ ଓ ନରୋଉମ ମିଶ୍ରା ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ତୁଲାଇବେ ଦଳ ମଧ୍ୟ ଅନ୍ୟାନ୍ୟ ରାଜ୍ୟର ପ୍ରଭାରୀ ଓ ସହପ୍ରଭାରୀଙ୍କୁ ନିଯୁକ୍ତି ଦେଇଛି ଭୁଟାନ୍ ପିଏମ୍ ଭୁଟାନ୍ ପ୍ରଧାନମନ୍ତ୍ରୀ ଡକ୍ର ଲୋଟାଏ ସେରିଂ ଭାରତକୁ ଏକ ତିନିଦିନିଆ ସରକାରୀ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚୁବେ ଦୁଇଦେଶ ମଧ୍ୟରେ ଆନୁଷ୍ଠାନିକ କୂଟନୈତିକ ସଂପର୍କର ସୁବର୍ଣ୍ଣଜୟନ୍ତୀ ବର୍ଷ ଅବସରରେ ଏହି ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବିଦେଶ ସଚିବ ବିଜୟ କେ ଗୋଖଲେ ଆଜି ତାଙ୍କୁ ସାକ୍ଷାତ କରିବେ ଆସନ୍ତାକାଲି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଡକ୍ଟର ସେରିଂଙ୍କୁ ଆନୁଷ୍ଠାନିକ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ସେ ମଧ୍ୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏହାଛଡ଼ା ଶ୍ରୀ ସେରିଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ଭେଙ୍କୟାନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଶକ୍ତିମନ୍ତ୍ରୀ ଆର୍କେ ସିଂଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି

କେନ୍ଦ୍ର କଙ୍ଗଲ ଓ ପରିବେଶ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏଥିରେ ଉପସ୍ଥିତ ରହିବେ ନୀତି ର୍ୟାଙ୍କିଙ୍ଗ୍ ନୀତି ଆୟୋଗ ଆଜି ଉଚ୍ଚାଭିଳାଷୀ ଜିଲ୍ଲା କାର୍ଯ୍ୟକ୍ରମର ଦ୍ୱିତୀୟ ଡେଲ୍ଟା ର୍ୟାଙ୍କିଙ୍ଗ୍ ତାଲିକା ପ୍ରକାଶ କରିବ ଗତ ଜୁନ୍ ପହିଲାରୁ ଅକ୍ଟୋବର ଶେଷ ସୁଦ୍ଧା ବିଭିନ୍ନ ଜିଲ୍ଲାର ଅଭିବୃଦ୍ଧି ହାରରେ ଏହି ତାଲିକା ପ୍ରସ୍ତୁତ ହୋଇଛି ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଏହି ତାଲିକା ପ୍ରକାଶ କରିବେ ବିଭିନ୍ନ ଜିଲ୍ଲାର ସ୍ୱାସ୍ଥ୍ୟ ପୁଷ୍ଟିକର ଖାଦ୍ୟ ଶିକ୍ଷା ଦକ୍ଷତା ବିକାଶ ଏବଂ ଭିତ୍ତିଭୂମି ଉନ୍ନୟନ ସମେତ ଅନ୍ୟାନ୍ୟ ଉନ୍ନତିମୂଳକ ପଦକ୍ଷେପ ପରିପ୍ରେକ୍ଷୀରେ ଏହି ଅଭିବୃଦ୍ଧି ହାର ନିର୍ଣ୍ଣୟ କରାଯାଇଛି ନୀତି ଆୟୋଗର ନଲେଜ୍ ପାର୍ଟନର୍ ଟାଟା ଟ୍ରଷ୍କ ଏବଂ ବିଲ୍ ଓ ମେଲିଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ସର୍ଭେ ମାଧ୍ୟମରେ ହସ୍ତଗତ ହୋଇଥିବା ତଥ୍ୟ ଆଧାରରେ ପ୍ରଥମଥର ପାଇଁ ଏଭଳି ର୍ୟାଙ୍କିଙ୍ଗ୍ ପ୍ରକାଶ କରାଯାଉଛି ବିଭିନ୍ନ ଉନ୍ନତିମୂଳକ ସାମାଜିକ କାର୍ଯ୍ୟକ୍ରମରେ ପଛେଇ ଯାଉଥିବା ଜିଲ୍ଲାଗୁଡ଼ିକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଜାନୁୟାରୀ ପହିଲାରେ ଏହି ଉଚ୍ଚାଭିଳାଷୀ ଜିଲ୍ଲା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ

ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଭାବେ ପୂର୍ବତନ ସଚିବ ରାକେଶ ମୋହନ ଆର୍ଥିକ ବ୍ୟାପାର ସଚିବ ସୁବାସ ଚନ୍ଦ୍ର ଗର୍ଗ ଏବଂ ଆର୍ବିଆଇ ଡେପୁଟି ଗଭର୍ଣ୍ଣର ଏନ୍ଏସ୍ ବିଶ୍ୱନାଥନ୍ ଏହି କମିଟିର ସଦସ୍ୟ ଅଛନ୍ତି ଜେକେ ପାକ୍ ଜାମ୍ମୁ କାଶ୍ମୀର ରାଜୌରୀ ଜିଲ୍ଲାର ନିୟନ୍ତ୍ରଣରେଖା ନିକଟବର୍ତ୍ତୀ ନୌସେରା ସେକ୍ଟରରେ ପାକିସ୍ତାନ ସେନାର ଗୁଳିଚାଳନା ଫଳରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି

ସୀମା ଅଞ୍ଚଳରେ ପହରା ଦେଉଥିବା ଭାରତୀୟ ଯବାନମାନଙ୍କ ପକ୍ଷରୁ ଏହି ଆକ୍ରମଣ ପାଲଟା ଜବାବ ଦିଆଯାଇଥିଲା କୋଲ୍ଡ ଓ୍ବେଭ୍ ସମଗ୍ର ଉତ୍ତର ଭାରତରେ କୁହୁଡ଼ି ଓ ଶୀତ ଲହରୀ ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି

ରାଜ୍ୟର ପଶ୍ଚିମ ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ସୃଷ୍ଟି ହୋଇଥିବା ଜଣାପଡ଼ିଛି ହିମାଚଳ ପ୍ରଦେଶର ଅଧିକାଂଶ ସ୍ଥାନରେ ଶୀତର ଲହରୀ ପ୍ରଖର ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଆହୁରି ହ୍ରାସ ଘଟିଛି ପଞ୍ଜାବ ଓ ହରିଆଣାରେ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ସଡ଼କ ଏବଂ ରେଳଯାତ୍ରା ବାଧାପ୍ରାପ୍ତ ହୋଇଛି ଜାନ୍ମୁ କାଶ୍ମୀରେ ତାପମାତ୍ରା ହିମାଙ୍କଠାରୁ ଅନେକ ଡିଗ୍ରୀ ନିମ୍ନରେ ରହିଥିବା ବେଳେ ଜଳାଶୟଗୁଡ଼ିକରେ ବରଫ ଜମିଯିବାରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଗତ ମଙ୍ଗଳବାର ଦିନ ଲଦାଖର ଲେହ ସହରର ସର୍ବନିମ୍ନ ତାପମାତ୍

ଗତକାଲି ଅଷ୍ଟ୍ରେଲିଆ ମାଟିରେ ଟେଷ୍ ଜୀବନ ଆରମ୍ଭ କରି ମୟଙ୍କ ଅଗ୍ରୱାଲ ସର୍ବାଧିକ ରନ୍ ସ୍କୋର୍ କରିବାର ରେକର୍ଡ ହାସଲ କରିଛନ୍ତି

ଟେଷ୍ଟ ଜୀବନ ଆରମ୍ଭ କରି ସର୍ବାଧିକ ରନ୍ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ମାୟଙ୍କ ଦ୍ୱିତୀୟ ସ୍କାନ ହାସଲ କରିଛନ୍ତି

ଦ୍ୱିତୀୟ ମ୍ୟାଚ୍ର ପୁରୁଷ ସିଙ୍ଗିଲ୍ସ ପର୍ଯ୍ୟାୟରେ ଅହନ୍ମଦାବାଦର ଡ୍ୟାରେନ୍ ଡିୟୁ ଦିଲ୍ଲୀ ଡ୍ୟାସର୍ସର ଏଚ୍ଏସ୍ ପ୍ରଣୟଙ୍କୁ ପରାସ୍ତ କରିଛନ୍ତି